ମୁଖ୍ୟମନ୍ତୀ ଏନେଇ ଖୁସି ବ୍ୟକ୍ତ କରିବା ସହ ଅଫ୍ତାବ୍ଙ ଉଜ୍ଳ ଭବିଷ୍ୟତ କାମନା କରିଛନ୍ତି

ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷାରେ ଟପ୍ଟର ହେବାରେ ସୋଏବ୍ ହେଉଛନ୍ତି ଓଡ଼ିଶାର ପ୍ରଥମ ଛାତ୍ର